ପିଏମ୍ ଏମ୍ଏସ୍ ଧୋନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱନାମଧନ୍ୟ କ୍ରିକେଟ୍ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କର କ୍ରିକେଟ୍ ପ୍ରତି ଅବଦାନର ଭୂୟସୀ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କୁ ନବଭାରତର ବାର୍ତ୍ତାବହ ଭାବେ ବର୍ଣ୍ଣନା କରିଛନ୍ତି ଧୋନିଙ୍କ ପାଖକୁ ଏକ ଚିଠି ଲେଖି ଶ୍ରୀ ମୋଦୀ କହିଛନ୍ତି ଭାରତରେ ସମ୍ଭ୍ରାନ୍ତ ପରିବାରର ଜଣେ ଯୁବକଙ୍କର ଭାଗ୍ୟ ତାଙ୍କର ପରିବାର ଯୋଗୁଁ ନିର୍ଦ୍ଧାରିତ ହୋଇନଥାଏ ଏଠାରେ ସେମାନଙ୍କୁ ସେମାନଙ୍କର ନିଜ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ହୋଇଥାଏ

ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ଅତି ସଫଳ କ୍ୟାପଟେନ୍ ଭାବେ ବର୍ଷ୍ଣନା କରି ବିଶ୍ୱ କ୍ରିକେଟ୍ ତାଲିକାରେ ଭାରତକୁ ସେ ଶୀର୍ଷ ସ୍ଥାନରେ ପହଞ୍ଚାଇଥିଲେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କେବଳ ତାଙ୍କର ମ୍ୟାଚ୍ ଜିତିବା ଲାଗି ଲୋକମାନଙ୍କ ପାଇଁ ସ୍କରଣୀୟ ହୋଇ ରହିବେ ନାହିଁ ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କର ଅବଦାନର କୌଣସି ତୁଳନା ନାହିଁ ଶ୍ରୀ ମୋଦୀ କହିଛନ୍ତି ଏକ ଛୋଟ ସହରରୁ ଉଠି ଧୋନି ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିବା ସହ ଭାରତକୁ ଗୌରବାନ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କର ଚିଠିରେ ତାଙ୍କୁ ମହେନ୍ଦ୍ର ବୋଲି ସମ୍ଘୋଧନ କରି ତାଙ୍କର ଅକ୍ଲାନ୍ତ ପରିଶ୍ରମ ଓ ଅବଦାନର ଭୂୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଯେତେବେଳେ ମ୍ୟାଚ୍ ଏକ ଜଟିଳ ସ୍ଥିତିରେ ପହଞ୍ଚିଥାଏ ସେତେବେଳେ ଧୋନିଙ୍କର ଭୂମିକା ଓ ମ୍ୟାଚ୍ ସମାପ୍ତ କରିବାର ତାଙ୍କର ଅନନ୍ୟ ଶୈଳୀ ପାଇଁ ସେ ଚିର ସ୍କରଣୀୟ ହୋଇ ରହିବେ

ପ୍ରଧାନମନ୍ତ୍ରୀ କହିଛନ୍ତି କ୍ରିକେଟ୍ ମ୍ୟାଚ୍ ଚାଲିଥିବାବେଳେ ଧୋନିଙ୍କର ଅନେକ ନିର୍ଣ୍ଣାୟକ ନିଷ୍କଭି ଭବିଷ୍ୟତ ପିଡ଼ି ପାଇଁ ଦୃଷ୍ଟାନ୍ତ ହୋଇ ରହିଛି ସେ କହିଛନ୍ତି ଭାରତର ଯୁବପିଢ଼ି କଷ୍ଟକର ନିଷ୍ପଭି ନେବାରେ କେବେ ପଶ୍ଚାତପଦ ହୋଇନାହିଁ ଓ ଜଟିଳ ପରିସ୍ଥିତିରେ ନିଜର ପ୍ରତିଭାର ପର୍ଯ୍ୟାପ୍ତ ଉପଯୋଗ କରିଆସିଛି

ଭାରତ ଏହାର ନମୁନା ପରୀକ୍ଷା କ୍ଷମତା ବୃଦ୍ଧି କରିବାକୁ ପ୍ରୟାସ ଜାରି ରଖିଛି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ନମୁନା ପରୀକ୍ଷା ସଫକ୍ରମିତମାନଙ୍କ ଚିହ୍ନଟ ଓ ଚିକିତ୍ସା ରଣକୌଶଳକୁ ତ୍ୱରାନ୍ୱିତ କରାଯାଇ ଏହି ସଫଳତା ହାସଲ କରାଯାଇପାରିଛି ନମୁନା ପରୀକ୍ଷା ତଦାରଖ ଓ ସଂକ୍ରମିତମାନଙ୍କ ସଂସ୍କର୍ଶରେ ଆସୁଥିବା ବ୍ୟକ୍ତିମାନଙ୍କୁ ଶୀଘ୍ର ଚିହ୍ନଟ କରାଯାଇ ସେମାନଙ୍କର ଚିକିତ୍ସା କରାଯିବାରୁ ଦେଶରେ ବହୁତ କମ୍ ସଂଖ୍ୟକ କୋଭିଡ୍ ସଂକ୍ରମିତମାନଙ୍କ ପାଇଁ ଭେଷ୍ଟିଲେଟରର ଆବଶ୍ୟକ ପଡୁଛି

ସରକାର କହିଛନ୍ତି ଦୃଢ଼ ସଂକଳ୍ପବଦ୍ଧ ହୋଇ ପଦକ୍ଷେପ ନିଆଯିବା ଯୋଗୁଁ ଦେଶରେ ନମୁନା ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି ପାଇଛି

ଇନ୍ଦୋର ସହର ଦେଶର ସବୁଠୁ ସ୍ୱଚ୍ଚ ସହର ଭାବେ ମନୋନୀତ ହୋଇଛି ଇନ୍ଦୋର ସହର କ୍ରମାନ୍ୱୟରେ ଚତୁର୍ଥ ଥର ପାଇଁ ଏହି ପୁରସ୍କାର ଲାଭ କରିଛି କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂ ପୁରୀ ଅନ୍ଲାଇନ ମାଧ୍ୟମରେ ଅନୁଷ୍ଠିତ ଏକ ଉସବରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି ଗଙ୍ଗାନଦୀ ତଟବର୍ତ୍ତୀ ସହରଗୁଡ଼ିକ ମଧ୍ୟରେ ବାରଣାସୀ ସବୁଠୁ ସ୍ୱଚ୍ଛ ସହର ଭାବେ ମନୋନୀତ ହୋଇଛି

ଜଳନ୍ଧର କ୍ୟାଣ୍ଟନମେଣ୍ଟ ବୋର୍ଡ ଦେଶର ସବୁଠୁ ସ୍ପଚ୍ଛ କ୍ୟାଶ୍ଚନମେଷ୍ଟ ବୋର୍ଡ ର ଗୌରବ ଅର୍ଜନ କରିଛି

ସେ କହିଛନ୍ତି ନୂଆ ନୂଆ ଚିନ୍ତାଧାରା ବୈଷୟିକ ଜ୍ଞାନର ବ୍ୟବହାର ଓ ବିଭିନ୍ନ ପକ୍ଷଗୁଡ଼ିକର ଅଂଶଗ୍ରହଣ ମାଧ୍ୟମରେ ସହରଗୁଡ଼ିକ ସ୍ୱଚ୍ଛତା ଆଣିବା ଓ ବର୍ଜ୍ୟବସ୍ତୁ ପରିଚାଳନା ଭଳି ସମସ୍ୟାଗୁଡ଼ିକର ସମାଧାନ କରିପାରିଛନ୍ତି

ଅଧିକରୁ ଅଧିକ ସଂଖ୍ୟକ ଲୋକମାନଙ୍କୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ସହ ସଂପୃକ୍ତ କରାଇବା ଲକ୍ଷ୍ୟରେ ସରକାର ସ୍ୱଚ୍ଛ ସର୍ବେକ୍ଷଣ ମିଶନ ଆରମ୍ଭ କରିଥିଲେ ଗଭ୍ ଆତ୍ମନିର୍ଭରତା ରସାୟନ ଓ ସାର ମନ୍ତ୍ରୀ ଡିବି ସଦାନନ୍ଦ ଗୌଡ଼ା କହିଛନ୍ତି ଦେଶର ଔଷଧ ଉତ୍ପାଦନ କ୍ଷେତ୍ରର ବିକାଶ ପାଇଁ ଉପଯୁକ୍ତ ବାତାବରଣ ସୃଷ୍ଟି କରିବା ଲାଗି ଔଷଧ ଉତ୍ପାଦନ ବିଭାଗ ଅନେକ ପଦକ୍ଷେପ ଗ୍ରହଣ କରିଛି ସେ କହିଛନ୍ତି ଦେଶର ଔଷଧ ଶିଳ୍ପ କେବଳ ଭାରତ ପାଇଁ ନୁହେଁ ସମଗ୍ର ବିଶ୍ୱ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ କହି ଆସୁଛନ୍ତି ବିଶେଷ କରି ବିକାଶମୁଖୀ ଦେଶଗୁଡ଼ିକ ପାଇଁ ଭାରତ ଔଷଧ ଉତ୍ପାଦନ କ୍ଷେତ୍ରରେ ମୁଖ୍ୟ ଭୂମିକା ଗ୍ରହଣ କରିବ ସିଆଇଆଇ ଦ୍ୱାରା ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମନ୍ତ୍ରୀ ଏହା କହିଛନ୍ତି ଦେଶକୁ ଔଷଧ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରାଇବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ଶ୍ରୀ ଗୌଡ଼ା କହିଛନ୍ତି ବକ୍କ ଡ୍ରଗ୍ ପାର୍କ ଓ ମେଡିକାଲ୍ ଡିଭାଇସ୍ ପାର୍କ ଗୁଡ଼ିକର ବିକାଶ ପାଇଁ ସରକାର ଅନେକ ଯୋଜନା ଆରମ୍ଭ କରିଥିବା ବିଷୟରେ ମନ୍ତ୍ରୀ ଜଣାଇଛନ୍ତି ଏନ୍ସିଡବ୍ଲ୍ୟ ମିଟିଂ ଜାତୀୟ ମହିଳା କମିଶନ୍ ଚେୟାର୍ ପର୍ସନ୍ ରେଖା ଶର୍ମା ଆଜି ମାନସିକ ରୋଗୀ ଆଶ୍ରୟ ଗୃହଗୁଡ଼ିକର ମେଡିକାଲ୍ ସୁପିରଟେଶ୍ଡେଣ୍ଟ ଓ ନିର୍ଦ୍ଦେଶକମାନଙ୍କ ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଆଲୋଚନାରେ ସେହି ଆଶ୍ରମ ଗୃହଗୁଡ଼ିକର ମହିଳା ଅନ୍ତେବାସୀମାନଙ୍କ ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ସ୍ଥାନ ପାଇଛି ଅନ୍ତେବାସୀମାନଙ୍କୁ ଉନ୍ନତମାନର ସୁବିଧା ସୁଯୋଗ ଯୋଗାଇ ଦେବା ହେଉଛି ଏହି ବୈଠକର ମୂଳ ଲକ୍ଷ୍ୟ ଶ୍ରୀମତୀ ଶର୍ମାଙ୍କୁ ୱାର୍ଡଗୁଡ଼ିକର ସାନିଟାଇଜେସନ୍ ଓ ରକ୍ଷଣାବେକ୍ଷଣ ବିଷୟରେ ପୁଙ୍ଗାନୁପୁଙ୍ଗ ତଥ୍ୟ ଦିଆଯାଇଛି

ଉତ୍ତରପ୍ରଦେଶ ମଧ୍ୟପ୍ରଦେଶ କେରଳ ତାମିଲନାଡୁ କର୍ଣ୍ଣାଟକ ଝାଡ଼ଖଣ୍ଡ ନାଗାଲାଣ୍ଡ ଉତ୍ତରାଖଣ୍ଡ ଦିଲ୍ଲୀ ଗୁଜରାତ ମହାରାଷ୍ଟ୍ର ଏବଂ ଜାମ୍ମୁ ଓ କାଶ୍ମୀର ଭଳି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସୁପରିନ୍ଟେଣ୍ଡେଣ୍ଟ୍ ଓ ନିର୍ଦ୍ଦେଶକମାନେ ବୈଠକରେ ଭାଗ ନେଇଥିଲେ

କୋଭିଡ୍ ନାଇଷ୍ଟିନ୍ ଯୋଗୁଁ କୃଷି କ୍ଷେତ୍ରକୁ ଏହାର ପ୍ରଭାବରୁ ମୁକ୍ତ ରଖିବା ଲାଗି କୃଷକମାନଙ୍କୁ ଅଳ୍ପ ସୁଧହାରରେ ରଣ ପ୍ରଦାନ ପାଇଁ ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରାଯାଉଥିବାର ଅର୍ଥ ମନ୍ତ୍ରଣାଳୟ ଜଣାଇଛି